ଏବଂ ରାଜ୍ୟରେ ହ୍ରାସ ପାଉଛି ଶୀତ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ବିନ୍ଦୁସାଗର ଆମ ଆଶା ଓ ବିଶ୍ୱାସର ତୀର୍ଥ

ସାରା ଭାରତର ସବୁ ତୀର୍ଥର ଜଳ ବିନ୍ଦୁସାଗରରେ ମିଶିଛି

ଲିଙ୍ଗରାଜ ମହାପ୍ରଭ୍ରଙ୍କର ମହିମା ଓ ଗୌରବର ଗାଥାକୁ ସାରା ବିଶ୍ୱରେ ପହଞାଇବା ପାଇଁ ଭାରତ ସରକାରଙ୍କର ଇଣ୍ଡିଆନ ଅଏଲ ସହଯୋଗରେ ଏହି ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି